କେରଳର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଏନ୍ଡିଆର୍ଏଫ୍ ସର୍ବବୃହତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଚଳାଇଛି

ବାଜପେୟୀ ଆସେସ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଚିତାଭସ୍କ ଆଜି ଉତ୍ତରାଖଣ୍ଡର ହରିଦ୍ୱାରଠାରେ ଗଙ୍ଗାରେ ବିସର୍ଜିତ ହେବ ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଜେପି ସଭାପତି ଅମିତ ଶାହା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ ବାଜପେୟୀଙ୍କ ପରିବାର ସଦସ୍ୟ ଏବଂ ବହୁ ସାଧୁ ଧାର୍ମିକ ନେତା ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ଦିଲ୍ଲୀର ପ୍ରାର୍ଥନା ସଭାରେ ଦେଶର ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବେ ଲକ୍ଷ୍ମୌ ପ୍ରାର୍ଥନା ସଭାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ବାଜପେୟୀଙ୍କ ସଂପର୍କୀୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ଏଥିପାଇଁ ଅସ୍ତି କଳସମାନ ସବୁ ରାଜ୍ୟର ରାଜଧାନୀ ଏବଂ ଜିଲ୍ଲା ସଦର କାର୍ଯ୍ୟାଳୟକୁ ପଠାଯିବାର ବ୍ୟବସ୍ଥା କରାଯାଇଛି ଏହାଛଡ଼ା ସ୍ୱର୍ଗତ ବାଜପେୟୀଙ୍କ ସ୍କୁତିରେ ସବୁ ରାଜ୍ୟର ରାଜଧାନୀ ଜିଲ୍ଲା ସଦର କାର୍ଯ୍ୟାଳୟ ଏବଂ ପଞ୍ଚାୟତସ୍ତରରେ ମଧ୍ୟ ପ୍ରାର୍ଥନା ସଭା କରାଯିବାକୁ ନିଷ୍କଭି ନିଆଯାଇଛି

କେରଳ ଫ୍ଲୁଡ୍ କେରଳର ବନ୍ୟା ପ୍ଲାବିତ ଅଞ୍ଚଳଗୁଡ଼ିକରେ ଏନ୍ଡିଆର୍ଏଫ୍ ପକ୍ଷରୁ ଜୋରସୋରରେ ରିଲିଫ୍ ଓ ଉଦ୍ଧାରକାର୍ଯ୍ୟ ଚାଲିଛି

ଚେଙ୍ଗାନୁର୍ ଏବଂ ଚାଲାକୁଡ଼ିଠାରେ ବନ୍ୟା ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବାବେଳେ ଲୋକମାନଙ୍କୁ ଖାଦ୍ୟ ପାନୀୟ ଜଳ ଏବଂ ଔଷଧପତ୍ର ଆକାଶମାର୍ଗରୁ ଯୋଗାଇ ଦିଆଯାଉଛି

ପ୍ରେସିଡେଣ୍ଟ୍ କେରଳ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି କେରଳର ବନ୍ୟା ପରିସ୍ତିତି ସଂପର୍କରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି ଏଭଳି ଦୁର୍ଦ୍ଦିନରେ କେରଳର ଲୋକମାନେ ଏକତ୍ରିତ ହୋଇ କାର୍ଯ୍ୟ କରୁଥିବାରୁ ଶ୍ରୀ କୋବିନ୍ଦ ଏହାର ଭୟସୀ ପ୍ରଶଂସା କରିଛନ୍ତି କେରଳରେ ଦେଖାଦେଇଥିବା ବନ୍ୟା ବିପ୍ପାତ ସମୟରେ ସମଗ୍ର ଦେଶର ଜନସାଧାରଣ ସେ ରାଜ୍ୟର ଲୋକମାନଙ୍କ ସହ ଅଛନ୍ତି ବୋଲି ଶ୍ରୀ କୋବିନ୍ଦ ଆଶ୍ୱାସନା ଦେଇଛନ୍ତି ସାଉଦି କେରଳ କେରଳରେ ସାଂପ୍ରତିକ ପ୍ରଳୟଙ୍କରୀ ବନ୍ୟା ବିପ୍ପାତରେ ଶହଶହ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟଣାରେ ସାଉଦି ଆରବର ରାଜା ସଲ୍ମାନ୍ ବିନ୍ ଅବଦ୍ଲ୍ଲା ଅଜିଜ୍ ଏବଂ ଯୁବରାଜ ମହମ୍ମଦ ବିନ୍ ସଲ୍ମାନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଶୋକବାର୍ତ୍ତା ପଠାଇଛନ୍ତି ଶୋକବାର୍ତ୍ତାରେ ସେମାନେ କହିଛନ୍ତି ମୂତ ଲୋକମାନଙ୍କ ପରିବାରବର୍ଗଙ୍କ ପ୍ରତି ସେମାନେ ସମବେଦନା ଜ୍ଞାପନ କରିଛନ୍ତି ସାଉଦି ଆରବ ସରକାରଙ୍କ ପକ୍ଷରୁ କେରଳ ବନ୍ୟା ବିପନ୍ନଙ୍କ ପାଇଁ ସେମାନେ ଦୁଃଖ ପ୍ରକାଶ କରିଛନ୍ତି

ଶ୍ରୀ ଚୌଧୁରୀ ଟ୍ୱିଟ୍ କରି କହିଛନ୍ତି ଶାହା ମେହମୁଦ୍ କ୍ୟୁରେସି ବୈଦେଶିକ ମନ୍ତ୍ରୀ ଦାୟିତ୍ୱ ତୁଲାଇବେ ଯିଏକି ମୁମ୍ୟାଇ ସନ୍ତାସବାଦୀ ଆକ୍ରମଣ ସମୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଥିଲେ ପରଭୈଜ୍ ଖଟ୍ଟକ୍ଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିଲାବେଳେ ଅସଦ୍ ଉମର୍ ଅର୍ଥମନ୍ତ୍ରୀ ଓ ରାଓଲ୍ପିଣ୍ଡିର ଶେଖ୍ ରସିଦ୍ଙ୍କୁ ରେଳ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି

ସେମାନେ ହେଲେ ଶିରେନ୍ ମଜାରୀ ଯୁବେଦା ଜଲାଲ ଓ ପେହେମିଦା ମ୍ରିଜା

ଦାଉଦ୍ ଆରେଷ୍ଟେଡ୍ ଦାଉଦ୍ ଇବ୍ରାହିମ୍ର ମୁଖ୍ୟ ସହଯୋଗୀ କୁହାଯାଉଥିବା ଜବୀର ମୋତିକୁ ଗତକାଲି ଗିରଫ କରାଯାଇଛି ବୋଲି ଲଣ୍ଡନର ଚାରିଙ୍ଗ୍ କ୍ରସ୍ ପୋଲିସ୍ ଷ୍ଟେସନ୍ର ଅଧିକାରୀମାନେ କହିଛନ୍ତି ମୋତିକୁ ତଦନ୍ତକାରୀ ଅଧିକାରୀମାନେ ଦାଉଦ୍ ଏବଂ ତା'ର ପରିବାର ସହ ସଂପର୍କ ନେଇ ପଚରାଉଚରା କରୁଛନ୍ତି ଭାରତ ମଧ୍ୟ ମୋତିର ଗିରଫ ନେଇ ପୂର୍ବରୁ ଅନୁରୋଧ କରିଥିଲା ମୋତି ନିଶାଦ୍ରବ୍ୟ ଚୋରା କାରବାର ଜୋରଜୁଲମ ଭାବେ ଚାନ୍ଦା ଆଦାୟ କରିବା ସହିତ ଅନ୍ୟାନ୍ୟ ଅପରାଧିକ ମାମଲାରେ ସଂଶ୍ଳିଷ୍ଟ ଥିଲା ବୋଲି ଜଣାପଡ଼ିଛି

ଦ୍ୱିତୀୟ ଦିନରେ ଚଳଚ୍ଚିତ୍ର ମାଧ୍ୟମରେ ଭାରତୀୟ ସଂସ୍କୃତିର ସଂରକ୍ଷଣ ସଂକ୍ରାନ୍ତରେ ଆଲୋଚନା ହେବ ସଂଚାର ମାଧ୍ୟମ ଏବଂ ଭାରତୀୟ ସଂସ୍କୃତି ପ୍ରବାସୀ ସଂଚାର ଭାଷା ଓ ସଂସ୍କୃତି ହିନ୍ଦୀ ଶିଶୁ ସାହିତ୍ୟ ଏବଂ ସଂସ୍କୃତି ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି ସ୍ୱନାମଧନ୍ୟ ହିନ୍ଦୀ ସଂଗୀତଜ୍ଞ କାହାଣୀ ଲେଖକ ଓ କବି ପ୍ରସ୍ନ ଯୋଶୀ ଏବଂ ଭାରତ ଓ ମରିସସ୍ର ବିଶିଷ୍ଟ ବିଦ୍ୱାନମାନେ ଏହି ଅଧିବେଶନଗୁଡ଼ିକରେ ଅଧ୍ୟକ୍ଷତା କରିବେ ସକାଳବେଳା କାରିଗରୀ ବିଦ୍ୟାର ଭବିଷ୍ୟତ ସଂକ୍ରାନ୍ତ ଶୀର୍ଷକ ଉପରେ ଆଲୋଚନା ହେବ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍ଜେ ଆକବର ଏହି ଅଧିବେଶନରେ ପୌରୋହିତ୍ୟ କରିବେ ରିଭ୍ ଏସିଆଡ୍ ଭାରତୀୟ ବନ୍ଧୁକଚାଳନାକାରୀ ଅପ୍ରର୍ବୀ ଚାଣ୍ଡେଲା ଓ ରବିକୁମାର ଇଣ୍ଡୋନେସିଆରେ ଚାଲିଥିବା ଅଷ୍ଟାଦଶ ଏସିୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି

ଅପ୍ରର୍ବୀ ଓ ରବି ଯୋଗ୍ୟତା ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ରହିବା ପରେ ଫାଇନାଲ୍ରେ ପ୍ରବେଶ କରିଥିଲେ

ଅନ୍ୟତମ ରାଜ୍ୟଗୋଷୀ ସ୍ପର୍ଣ୍ଣପଦକ ବିଜେତା ଶ୍ରେୟସୀ ସିଂ ଓ ସୀମା ତୋମାର ମହିଳା ବିଭାଗ ଟ୍ରାପ୍ ପ୍ରତିଯୋଗିତାରେ ଅଶ ଗ୍ରହର କରୁଥିବାବେଳେ ମାନବଜିତ୍ ସିଂ ସାନ୍ଧୁ ଓ ଲକ୍ଷ୍ୟ ପୁରୁଷ ବିଭାଗ ଟ୍ରାପ୍ ପ୍ରତିଯୋଗିତା ଖେଳିବେ

ଆକି ସନ୍ଧ୍ୟାରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ନୌଚାଳନାରେ ଓମ୍ପ୍ରକାଶ ଓ ସ୍ୱର୍ଣ୍ଣ ସିଂ ପୁରୁଷ ବିଭାଗ ଡବଲ୍ସ ସ୍କଲ୍ସ୍ ଫାଇନାଲ୍ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ମଲ୍କିତ୍ ସିଂ ଓ ଗୁରିନ୍ଦର ସିଂ ପୁରୁଷ ଯୋଡ଼ି ଫାଇନାଲ୍ରେ ପ୍ରବେଶ କରିଛନ୍ତି

ପୁରୁଷ ଟିମ୍ ଆଙ୍କି ଅପରାହ୍ନରେ ବାଂଲାଦେଶ ବିରୁଦ୍ଧରେ ପ୍ରଥମ ମ୍ୟାଚ୍ ଖେଳିବ ମୁଷ୍ଟିଯୁଦ୍ଧରେ ସୁଶୀଲ କୁମାର ବଜରଙ୍ଗ ପୁନିଆ ସନ୍ଦୀପ ତୋମାର ପବନ କୁମାର ଓ ମୌସୁମ ଖତ୍ରୀ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ

ଭାରତୀୟ ମହିଳା ହକି ଟିମ୍ ଆଜି ପୁଲ୍ ବି ର ପ୍ରଥମ ମ୍ୟାଚ୍ ଇଣ୍ଡୋନେସିଆ ବିରୁଦ୍ଧରେ ଖେଳିବ

ଭଲିବଲ୍ ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ଦକ୍ଷିଣ କୋରିଆକୁ ପ୍ରାର୍ୟିକ ମ୍ୟାଚ୍ରେ ଭେଟିବ